ଜେଟ୍ଲୀ ଇକୋନୋମି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ଆର୍ଥକ କ୍ଷେତ୍ରରେ ସକରକାରଙ୍କର ରେକର୍ଡ ସର୍ବୋକୁଷ୍ଟ ରହିଛି ଚଳିତବର୍ଷ ଆର୍ଥକ ନିଅଣ୍ଟ ନିୟନ୍ତ୍ରଣାଧୀନ ରହିବ ବୋଲି ସେ କହିଛନ୍ତି ଗତକାଲି ନୂଆଦିଲ୍ଲୀରେ ଏକ ବେସରକାରୀ ଟେଲିଭିଜନ ଚ୍ୟାନେଲ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ନଗଦୀ ଓ କେତେକ କ୍ଷେତ୍ରରେ ପାଣ୍ଠି ସମସ୍ୟା ସମେତ କିଛି ବିଷୟର ରିଜର୍ଭ ବ୍ୟାଙ୍କ ସମାଧାନ କରିବା ପାଇଁ ତାଙ୍କ ସରକାରର ଦାବିକୁ ସମର୍ଥନ କରି ସେ କହିଛନ୍ତି ରିଜର୍ଭ ବ୍ୟାଙ୍କର ସ୍ୱାୟଉତା ଯୋଗୁଁ ଅର୍ଥନୀତି ପ୍ରତି କୌଣସି ବିପଦ ସୃଷ୍ଟି ହେବ ନାହିଁ ସେ କହିଛନ୍ତି ସେହି ଅର୍ଥ ଆର୍ଥକ ନିଅଣ୍ଟ କିମ୍ବା ସରକାରୀ ଖର୍ଚ୍ଚ ପାଇଁ ବ୍ୟବହାର କରାଯିବ ନାହିଁ ଆର୍ଏସ୍ ଆଡଜର୍ନ ରାଫେଲ ଯୁଦ୍ଧବିମାନ ପ୍ରସଙ୍ଗ ଓ ଅନ୍ୟ କିଛି ପ୍ରସଙ୍ଗକୁ କେନ୍ଦ୍ର କରି ରାକ୍ୟସଭାରେ ପ୍ରବଳ ହଟ୍ଟଗୋଳ ହେବାରୁ ସଭାକୁ ଆକି ପାଇଁ ମୁଲତବୀ ରଖାଯାଇଛି ଆକି ସଭାକାର୍ଯ୍ୟ ଆରମ୍ଭ ହେବାକ୍ଷଣି କଂଗ୍ରେସ ସଦସ୍ୟମାନେ ରାଫେଲ ପ୍ରସଙ୍ଗ ଉହ୍ଚାପନ କରିବା ସହ ଅଧ୍ୟକ୍ଷକଙ୍କ ଆସନ ନିକଟକୁ ଚାଲିଯାଇଥିଲେ ସେମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ରାଫେଲ ବୁଝାମଣାର କେପିସି ତଦନ୍ତ ପାଇଁ ଦାବି କରିଥିଲେ ଏଆଇଏଡିଏମ୍କେ ଡିଏମ୍କେ ଓ ତେଲୁଗ୍ରଦେଶମ ପାର୍ଟି ଏମ୍ପିମାନେ ମଧ୍ୟ ଅଧ୍ୟକ୍ଷଙ୍କ ଆସନ ନିକଟକୁ ଚାଲିଯାଇ ସେମାନଙ୍କ ଦାବି ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ ଇତିମଧ୍ୟରେ ସଂସଦୀୟ ବ୍ୟାପାର ରାଷ୍ଟମନ୍ତ୍ରୀ ବିଜୟ ଗୋଏଲ କଂଗ୍ରେସ ସଭାକାର୍ଯ୍ୟରେ ବାଧାସୃଷ୍ଟି କର୍ତ୍ତବାର ଦୋଷାରୋପ କରିଥିଲେ ସରକାର ରାଫଲ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବାର ସେ ଜଣାଇଥିଲେ ହଟ୍ଟଗୋଳ କାରି ରହିବାରୁ ଅଧ୍ୟକ୍ଷ ସଭାକାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ

ଏଲ୍ଏସ୍ କୋଶ୍ଚିନ ଆୱାର ଯୋଗାଯୋଗ ମନ୍ତ୍ରୀ ମନୋଚ୍ଚ ସିହ୍ନା କହିଛନ୍ତି ଉତ୍ତର ପୂର୍ବାଞ୍ଚଳରେ ଟେଲି ଯୋଗାଯୋଗ ମୌଳିକ ଢ଼ାଞ୍ଚାରେ ଉନ୍ନତି ଅଣାଯିବ ଆଜି ଲୋକସଭାରେ ପ୍ରଶ୍ନକାଳ ବେଳେ କେତେକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଏଥିପାଇଁ କେନ୍ଦ୍ର ସରକାର ସଂପୂକ୍ତ ରାଜ୍ୟଗୁଡ଼ିକ ସହ ବିଚାରବିମର୍ଷ କରୁଛନ୍ତି ସେ କହିଛନ୍ତି ପାହାଡ଼ିଆ ଅଞ୍ଚଳରେ ଟାୱାର ସ୍ଥାପନ ପାଇଁ ନୋ ଅବଜେକୁନ ସାର୍ଟିଫିକେଟ ହାସଲ କରିବାରେ ସେହି ରାଜ୍ୟଗୁଡ଼ିକ ବିଏସ୍ଏନ୍ଏଲ୍କୁ ସହାୟତା କରିବାକୁ ହେବ

ଏହା ସେହି ଅଞ୍ଚଳରେ ଟେଲି ଯୋଗାଯୋଗ ସେବା ବୃଦ୍ଧିରେ ସାହାଯ୍ୟ କରିବ ତୋମାର ରାହୁଲ ସଂସଦୀୟ ବ୍ୟାପାର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ କୃଷକମାନଙ୍କ ସମସ୍ୟାକୁ ନେଇ ରାଜନୀତି କରୁଛନ୍ତି ପାର୍ଲାମେଣ୍ଟ ବାହାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ପୂର୍ବ ସରକାରର ଭୁଲ୍ ନୀତି ଯୋଗୁଁ କୃଷକମାନେ ଆକି ଦୁର୍ଦ୍ଦଶା ଭୋଗ କରୁଛନ୍ତି ସେ କହିଛନ୍ତି କଂଗ୍ରେସ କେବେ କୌଣସି ବିଷୟକୁ ଗୁରୁତର ସହ ଗ୍ରହଣ କରେ ନାହିଁ କିନ୍ତୁ ବର୍ତ୍ତମାନ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ କୃଷକମାନଙ୍କ ବିଷୟକୁ ନେଇ କ୍ୟୁୀର କାନ୍ଦଶା କାନ୍ଦୁଥିବାର ସେ ଦର୍ଶାଇଛନ୍ତି

ରାଜଧାନୀ ଇଟାନଗର ନିକଟସ୍ଥ ହୋଲୋଙ୍ଗି ବିମାନ ବନ୍ଦରର ସେ ଭିଭିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଗତକାଲି ଲୋହିତ କିଲ୍ଲାର ତେଜୁଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କୁ ମିଳିଥିବା ସୂଚନା ଅନୁସାରେ ପଡିରହିଥିବା ବିମାନ ବନ୍ଦରର କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବ ଚିଦାମ୍ଘରମ ଇଡି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାୟରମ ଆଜି ନ୍ତଆଦିଲ୍ଲୀରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ମୁଖ୍ୟ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି

ଶ୍ରୀ ଚିଦାୟରମ ଓ ତାଙ୍କ ପୁଅ କାର୍ତ୍ତୀଙ୍କୁ ସମନ ଜାରି କରାଯାଇଥିଲା

କୁ ବ୍ୟାଣ୍ଡ ବ୍ୟବହାର କରିବାକୁ ଏହା ସହାୟତା କରିବ ଚଳିତବର୍ଷ ଏହା ଇସ୍ରୋର ମହାକାଶକୁ ପଠାଯାଉଥିବା ଶେଷ ଉପଗ୍ରହ ହେବ

ବାଣିଜ୍ୟ ନିଅର୍ଚ୍ଚକୁ କମ୍ କରିବା ପାଇଁ ସର୍ବାଧୁନିକ ଞ୍ଜାନକୌଶଳର ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି

ହାଇଦ୍ରାବାଦସ୍ତିତ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଆକାଶ ମେଘାଚ୍ଛନ୍ନ ରହିଥିବାବେଳେ ଉତ୍ତର ଭାରତର ଥଣ୍ଡା ପବନ ବହୁଛି

କିନ୍ତୁ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଥିବାବେଳେ କିଛି ସ୍ଥାନରେ ତାପପାତ୍ରା ହ୍ରାସ ପାଇଛି

ବିଶ୍ୱ ବିକଶ ସୂଚକାଙ୍କ ତଥ୍ୟାବଳରୁ ଏହା ଜଣାପଡିଛି

ଜେକେ ପ୍ୟାନେଲ ଟୁରିକିମ୍ ଜାଞ୍ଜୁ କାଶ୍ମୀର ସରକାର ନୂଆ ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକୁ ଯାଞ୍ଚ ଓ ଚିହ୍ନଟ କରିବାଲାଗି ଏକ ସରକାରୀ ପ୍ୟାନେଲ ଗଠନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବିକାଶ ସହାୟତା ଯୋଜନାରେ ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯିବ ଗତକାଲି ଜାନ୍ପୁଠାରେ ଜଣେ ସରକାରୀ ମୁଖପାତ୍ର କହିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରଶାସନିକ ପରିଷଦ ଏହି କମିଟି ଗଠନ ପାଇଁ ନିର୍ଦ୍ଦେଶ କାରି କରିଛି

ସେହି ଅର୍ଥ ପର୍ଯ୍ୟଟନ ମୌଳିକ ଢ଼ାଞ୍ଚା ଓ ପର୍ଯ୍ୟଟନ ସର୍କିଟ୍ର ବିକାଶ ଦିଗରେ ଖର୍ଚ୍ଚ କରାଯିବ ୟୁଏସ୍ ନେପାଳ ମିଟିଂ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଗତକାଲି ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗ୍ୟାଓ୍ୱାଲିଙ୍କ ସହ କଥାବାର୍ତ୍ତା କରିଛନ୍ତି ଶ୍ରୀ ପମ୍ପିଓ ଏହି କଥାବାର୍ତ୍ତାକୁ ଐତିହାସିକ ବର୍ଷ୍ଣନା କରି କହିଛନ୍ତି ଏଥିରୁ ନେପାଳ ସହ ଆମେରିକାର ଘନିଷ୍ଠ ସମ୍ପର୍କର ପରିଚୟ ମିଳିଛି